ପିଏମ୍ ବ୍ଲୁମ୍ବର୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମଗ୍ର ବିଶ୍ୱକୁ କୋଭିଡ୍ ପରବର୍ତୀ ଆବଶ୍ୟକତା ଉପରେ ଚିନ୍ତା କରିବାର ସମୟ ଆସିଛି ଏବଂ ଏଥିପାଇଁ ସହରଗୁଡିକୁ ସେହି ଅନୁସାରେ ସଶକ୍ତ କରିବାକୁ ସେ ଆହ୍ପାନ ଦେଇଛନ୍ତି ଗତକାଲି ସଂଧ୍ୟାରେ ବ୍ଲମ୍ବର୍ଗ ନୃତନ ଅର୍ଥନୀତି ଫୋରମ୍କୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ଏହି ମହାମାରୀ ଆମକୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି ଯେ ବିକାଶର ରଥ ଭାବେ କାର୍ଯ୍ୟ କରୁଥିବା ସହରଗୁଡିକ ମଧ୍ୟ ସହଜଭେଦ୍ୟ ଅଚଳ ମହା ଆର୍ଥିକ ମାନ୍ଦାବସ୍ଥା ପରେ ପରେ ବିଶ୍ୱର ଅଧିକାଂଶ ସହର ଆର୍ଥିକ ଦୂରବସ୍ଥା ଦେଇ ଗତି କରୁଥିବା ସ୍ୱୀକାର କରିଥିଲେ ଶ୍ରୀ ମୋଦି କହିଛନ୍ତି ମାନସିକତାର ପୁନଃପ୍ରସ୍ତୁତି ପ୍ରକ୍ରିୟା ଓ ଅଭ୍ୟାସ ବିନା ପୁନଃଆରମ୍ଭ କେବେବି ସମ୍ଭବ ନୁହେଁ ଶ୍ରୀ ମୋଦି ଦୀର୍ଘସ୍ଥାୟୀ ସହର ନିର୍ମାଣ ଉପରେ ଗୁରୁତ୍ୱ ଦେଇଛନ୍ତି ଯେଉଁଠାରେ ସ୍ୱଚ୍ଛ ହ୍ରଦ ନଦୀ ଓ ବାୟୁର ଅବସ୍ଥିତି ବ୍ୟତିକ୍ରମ ନହୋଇ ଅପରିହାର୍ଯ୍ୟ ହୋଇଥିବ ଶ୍ରୀ ମୋଦି କହିଛନ୍ତି ମହାମାରୀ ସମୟରେ ବିଶ୍ୱବ୍ୟାପୀ ଲକ୍ଡାଉନ୍ ବିରୋଧରେ ବିରୋଧାଭାସର ଘଟଣାସବୁ ଲୋକଲୋଚନକୁ ଆସିଥିବାବେଳେ ଭାରତୀୟ ସହରଗୁଡିକ ଅଭ୍ଚତ୍ପର୍ବ ଉଦାହରଣ ଉପସ୍ଥାପନ କରିଥିଲେ ସେ କହିଛନ୍ତି ଭାରତୀୟ ସହରଗୁଡ଼ିକ ପ୍ରତିଷେଧକ ବ୍ୟବସ୍ଥାଗୁଡିକୁ ଖୁବ୍ ସତର୍କତାର ସହ ପାଳନ କରିଛନ୍ତି ଶ୍ରୀ ମୋଦି ଆହୁରି କହିଛନ୍ତି ସହରଗୁଡିକ ଅଭିବୃଦ୍ଧିର ଚଳଚଂଚଳ ଇଂଜିନ୍ ଏବଂ ଏହି ପ୍ରମୁଖ ତଥା ମୌଳିକ ସମ୍ଭଳକୁ ବିକଶିତ କରି କୋଭିଡ୍ ପରବର୍ତୀ ବିଶ୍ୱ ନିର୍ମିତ ହେବା ଉଚିତ୍ ସେ କହିଛନ୍ତି ଅତ୍ୟନ୍ତ ଜରୁରୀ ପରିବର୍ତନକୁ ଆଗେଇ ନେବାର ଶକ୍ତି ସହରଗୁଡିକର ରହିଛି ଏବଂ ନୃତନ ସହରଗୁଡିକରେ ଅଧିକ କାମଧନ୍ଦାର ସୁଯୋଗ ରହିଥିବାରୁ ଲୋକମାନେ ସେସବୁ ସହର ପ୍ରତି ଅଧିକ ଆକୁଷ୍ଟ ହେଉଛନ୍ତି ସହରୀକରଣ ଗତିଶୀଳତା ଓ ଅଭିନବତା କ୍ଷେତ୍ରରେ ପୁଂଜିନିବେଶ ପାଇଁ ଭାରତରେ ଉସାହଜନକ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଚଳଚ୍ଚଚଳ ଗଣତନ୍ତ୍ର ଏକ ବ୍ୟବସାୟ ଅନୁକୂଳ ପରିବେଶ ଏକ ବିଶାଳ ବଜାର ଏବଂ ଭାରତକୁ ବିଶ୍ୱର ନିବେଶ ଲକ୍ଷ୍ୟସ୍ଥଳୀରେ ପରିଣତ କରିବାକୁ ଯଥାସନ୍ତବ ପ୍ରୟାସ ଜାରି ରଖିଥିବା ଏକ ସରକାରଙ୍କ ଯୋଗୁଁ ଏହି ସବୁ ସୁଯୋଗ ଆସିବା ସ୍ୟବ ହୋଇପାରିଛି ଶ୍ରୀ ମୋଦି କହିଛନ୍ତି ଯେକୌଣସି ସ୍ଥାନରେ ରହି କାର୍ଯ୍ୟ କରିପାରିବା ପାଇଁ ଲୋକମାନଙ୍କୁ ସଶକ୍ତ କରିବା ସକାଶେ ତାଙ୍କ ସରକାର ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନଭିତିକ ସେବାକ୍ଷେତ୍ର ପାଇଁ ସରଳ ନିୟମାବଳୀ ଘୋଷଣା କରିଛନ୍ତି ସେ କହିଛନ୍ତି ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନ୍ଡିଏ ସରକାର ଏକ ସୁଲଭ ଆବାସ ଯୋଜନା ପ୍ରଚଳନ କରିଛନ୍ତି ଏବଂ ଏଥିପାଇଁ ରିଅଲ୍ ଇଷ୍ଟେଟ୍ ନିୟାମକ ଆଇନ୍ କାର୍ଯ୍ୟକାରୀ ହୋଇଛି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକାରୀ ହେବା ଫଳରେ ପରିବହନ ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ସ୍ପଦେଶୀ କ୍ଷମତାର ବିକାଶ ଘଟିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସନ୍ତାସବାଦ ଆଜି ବିଶ୍ୱରେ ସର୍ବବୃହତ୍ ସମସ୍ୟା ଭାବେ ଛିଡ଼ା ହୋଇଛି ଯେଉଁ ଦେଶମାନେ ସନ୍ତାସବାଦୀମାନଙ୍କୁ ସାହାଯ୍ୟ ସମର୍ଥନ ଓ ସୁରକ୍ଷା ଦେଉଛନ୍ତି ସେମାନଙ୍କୁ ଏଥିପାଇଁ ଉତ୍ତରଦାୟି ହେବାକୁ ପଡ଼ିବ ବୋଲି ଶ୍ରୀ ମୋଦୀ କହିଛନ୍ତି ଦ୍ୱାଦଶ ବ୍ରିକ୍କୁ ଶିଖର ବୈଠକରେ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ରୁଷ ଅଧ୍ୟକ୍ଷତାରେ ବ୍ରିକ୍କୁ ସନ୍ତାସବାଦ ନିବାରଣ ରଣକୌଶଳ ଚୂଡ଼ାନ୍ତ ହୋଇଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି ସେ କହିଛନ୍ତି ଭାରତ ବ୍ରିକୁର ଅଧ୍ୟକ୍ଷ ଭାବେ ଏହାକୁ ଆଗକୁ ଆଗେଇ ନେବ ବ୍ରିକୁର ଅଧ୍ୟକ୍ଷ ଭାବେ ଭାରତ ଡିଜିଟାଲ୍ ସ୍ୱାସ୍ଥ୍ୟ ଓ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବ୍ରିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଲୋକପ୍ରିୟ କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବ

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୃହ ଭିଜିଲାନସ୍ ଏବଂ ସାଧାରଣ ପ୍ରଶାସନ ବିଭାଗକୁ ପୂର୍ବଭଳି ନିଜ ପାଖରେ ରଖିଛନ୍ତି ଅର୍ଥ ସ୍ୱାସ୍ଥ୍ୟ କୃଷି ରାଜସ୍ୱ ଏବଂ ଭୂସଂସ୍କାର ଆଦି ପ୍ରମୁଖ ବିଭାଗଗୁଡିକ ବିଜେପି ହାତକୁ ଯାଇଛି ଜେଡିୟୁ ନିକଟରେ ଗ୍ରାମୀଣ ବିକାଶ ଶିକ୍ଷା ସଂସଦୀୟ ବ୍ୟାପାର ଜଳସମ୍ପଦ ଶକ୍ତି ନିଶା ନିବାରଣ ଅବକାରୀ ଏବଂ ପଂଜୀକରଣ ଓ ଯୋଜନା ବିକାଶ ବିଭାଗଗୁଡିକ ରହିଛି ଉପମୁଖ୍ୟମନ୍ତ୍ରୀ ତାର୍ କିଶୋର୍ ପ୍ରସାଦ ଅର୍ଥ ବାଣିଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱ ତୁଲାଇବେ ଏହାଛଡା ସେ ସହର୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ସୂଚନା ଓ ପ୍ରଯୁକ୍ତି ବିଭାଗ ତଥା ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗର ଦାୟିତ୍ୱରେ ରହିବେ ରାଜ୍ୟର ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଶିଳ୍ପ ଫଚାୟତିରାଜ ପଛୁଆ ବର୍ଗ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ୱ ତୁଲାଇବେ ଷୋଡଶ ବିହାର ବିଧାନସଭାର ବାଚସ୍କତି ଥିବା ଜେଡିୟୁର ବରିଷ୍ଠ ନେତା ବିଜୟ କୁମାର ଚୌଧୁରୀ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀ ହେବେ ଏହାଛଡା ଶ୍ରୀ ଚୌଧୁରୀ ଗ୍ରାମୀଣ ପୂର୍ତ ବିଭାଗ ସଂସଦୀୟ ବ୍ୟାପାର ଜଳସମ୍ପଳ ଏବଂ ସ୍ବଚନା ଓ ଜନସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ଜେଡିୟର ଅନ୍ୟତମ ବରିଷ୍ଣ ମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ ତାଙ୍କର ପୂର୍ବର ଶକ୍ତି ବିଭାଗକୁ ପୁନର୍ବାର ହାତକୁ ନେଇଛନ୍ତି ଏହାଛଡା ଶ୍ରୀ ଯାଦବ ନିଶା ନିବାରଣ ଅବକାରୀ ଓ ଫଙ୍କୀକରଣ ଯୋଜନା ଓ ବିକାଶ ଏବଂ ଖାଦ୍ୟ ଓ ଖାଉଟୀ ସୁରକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ

ଭିପି ଏଜୁକେସନ୍ ପଲିସି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ନୂଆ ଶିକ୍ଷାନୀତି ଭାରତକୁ ବିଶ୍ୱରେ ଜ୍ଞାନର ଏକ ମହାଶକ୍ତିରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ ଅଗରତାଲା ଏନ୍ଆଇଟିର ତ୍ରୟୋଦଶ ସମାବର୍ତ୍ତନ ଉହବରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ଭାରତ ପୁନର୍ବାର ଶିକ୍ଷା କ୍ଷେତ୍ରରେ ବିଶ୍ୱଗୁରୁ ହେବାର ଆବଶ୍ୟକତା ଦେଖା ଦେଇଛି ସେ କହିଛନ୍ତି ଭାରତର ପୁରାତନ ଶିକ୍ଷା ବ୍ୟବସ୍ଥାରୁ ପ୍ରେରଣା ନେଇ ଏହି ନୂଆ ଶିକ୍ଷାନୀତି ପ୍ରଣୟନ କରାଯାଇଛି ଭାରତକୁ ଜ୍ଞାନ ଓ ନବିକରଣର ଏକ କେନ୍ଦ୍ରରେ ପରିଣତ କରିବାକୁ ଶ୍ରୀ ନାଇଡୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ବିଦ୍ୟାର୍ଥୀମାନେ ସେମାନଙ୍କର ଜ୍ଞାନ ଦକ୍ଷତା ଓ ବୁଦ୍ଧିକୁ ଏକ ଉଜ୍ଜଳ ତଥା ସଫଳ ଭବିଷ୍ୟତ ନିର୍ମାଣ ଦିଗରେ ବିନିଯୋଗ କରିବାକୁ ସେ ଆହ୍ପାନ ଦେଇଛନ୍ତି ଉଦ୍ୟୋଗ କ୍ଷେତ୍ର ମୁଖ୍ୟ ଗବେଷଣା ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରି 'ଉଦ୍ୟୋଗ କ୍ଷେତ୍ର ସାମାଜିକ ଦାୟିତ୍ୱଶିଳତା' ଅନୁସାରେ ସେଗୁଡ଼ିକୁ ପାର୍ଷି ଯୋଗାଇବାକୁ ସେ ନିବେଦନ କରିଚ୍ଛନ୍ତି

ମନ୍ତ୍ରଣାଳୟ କହିଛି କୋଭିଡର ମ୍ରକାବିଲା ପାଇଁ ସରକାରଙ୍କ ନୀତିର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

କୋବିଡ୍ ସଂକ୍ରମଣ ପରବର୍ତ୍ତି ବିଶ୍ୱ ପରିସ୍ଥିତି ଉପରେ ଏଥିରେ ଆଲୋଚନା ହେବ